ଭିଡ଼ିଓ ବାର୍ଭାରେ ଶ୍ରୀ ମୋଦୀ କହିଛନ୍ତି ଏକ ଘଡ଼ିସନ୍ଧି ମୁହର୍ଭରେ ବିଶ୍ୱ ଷଷ ଆନ୍ତର୍କାତିକ ଯୋଗ ଦିବସ ପାଳନ ହେବାକୁ ଯାଉଛି

ସେ କହିଛନ୍ତି ଏକ ବିଶାଳ ମହାମାରୀ ବିରୋଧରେ ବିଶ୍ୱ ସଂଗ୍ରାମ କରୁଛି

ଏହା ଏକ ଦୂଢ଼ ମନ ତଥା ସ୍ପୁସ୍ତ ଶରୀର ଗଠନରେ ମଧ୍ଧ ସହାୟକ ହୋଇଥାଏ

ଏହା ଭାରତର ସବୁସ୍ଚାନରେ ଦୁଶ୍ୟମାନ ହେବ ଆମ ରାଜ୍ୟର କୋଶ ଅନୁକୋଶରେ ଥିବା ଲୋକେ ଆଂଶିକ ସୂର୍ଯ୍ୟପରାଗ ଦେଖ୍ବାକୁ ପାଇବେ

ଏଥିସହ ଗ୍ରାମବାସୀଙ୍କ ସହ ବିଭିନ୍ ସମସ୍ୟା ଉପରେ ଆଲୋଚନା କରିଥିଲେ